ଏହାଦ୍ୱାରା ବିଜୁଳି କାଟ୍ ସମସ୍ୟା ଦୂର ହେବ ଏବଂ ଚାଷୀ ମହିଳା ଓ ଛାତ୍ରଛାତ୍ରୀ ବିଶେଷଭାବେ ଉପକୃତ ହେବେ

ଶକ୍ତିମନ୍ତୀ ଦିବ୍ୟଶଙ୍କର ମିଶ୍ର ଏହି ଅବସରରେ ଉଦ୍ବୋଧନ ଦେଇ କହିଛନ୍ତି ଯେ କଳାହାଣ୍ଡି କିଲ୍ଲାରେ କୃଷି କଳସେଚନ ସଡକ ପରିବହନ ଶିକ୍ଷା ଓ ସ୍ୱାସ୍ସ୍ୟକ୍ଷେତ୍ରରେ ଉନ୍ନତି ଆସିଛି

ବିଧାନସଭା ପରିସରରେ ଜାତିର ଜନକ ମହାମ୍

ଭୁବନେଶ୍ୱରସ୍ଥିତ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ଆୟୋଗ ଦ୍ୱାରା କଟକ ଜିଲ୍ଲା ଚୌଦ୍ୱାର ନିକଟସ୍ଥ କଜଳକଶାଠାରେ ଟସର ଓ ସିକ୍କ ସୂତା ଉପାଦନ କେନ୍ରକୁ ଉଦ୍ଘାଟନ କରିବା ଅବସରରେ ମନ୍ତୀ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଗାଁର ବିକାଶ ଘଟିଲେ ଓ ଗ୍ରାମ୍ୟ ଲୋକଙ୍କ ଆୟ ବଢିବ ଓ ଦେଶର ଅର୍ଥନୀତି ସୁଦୃତ୍ ହେବ